ସାଧାରଶ ଲୋକଙ କାମକୁ ପ୍ରାଥମିକତା ଭିଭିରେ କରିବାପାଇଁ ବିଭାଗୀୟ ମନ୍ତୀଙ୍କ ନିର୍ଦ୍ଦେଶ ବିଭିନ୍ନ ଦାବିନେଇ ଉକ୍କଳ ବିଶ୍ୱବିଦ୍ୟାଳୟରେ ପୁଶି ଛାତ୍ର ଅଶାନ୍ତି

ରାଜପଥଗୁଡ଼ିକରେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଚାଳକମାନଙ୍କର ସଂଖ୍ୟା ହ୍ରାସ କରିବାପାଇଁ ଏହି ସ୍ୱତନ୍ତ୍ ଅଭିଯାନ ଆର କରାଯାଇଥିବା ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି

ଏହି ହାତୀମାନଙ୍କୁ ଏକ ସୁରକ୍ଷିତ ସ୍କାନରେ ରଖିବା ପାଇଁ କର୍ତ୍ତୂପକ୍ଷ ଯୋକନା କରିଛନ୍ତି ଆକି ଏନେଇ ଏକ ଗୁରୁତ୍ୱପ୍ରର୍ଶ୍ଣ ବୈଠକ ହୋଇଥିବା ଜଣାପଡିଛି

ତେବେ ରାତି ହୋଇଯିବାରୁ ବଳିଙ୍କ ଶବସକାର କରାନଯାଇ ଆଜି ବ୍ୟବଛେଦ ପରେ କରାଯାଇଥିବା ଜଣାଯାଇଛି

କାଞିପାଶି ଘାଟି ରାସ୍ତାରେ ବ୍ରେକ୍ ଫେଲ୍ ହେବାରୁ ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା